ପ୍ରେସିଡେଣ୍ଟ୍ ଆଡ୍ରେସ୍ ରାଷ୍ଟପତି ରାମନାଥ କୋବିନ୍ଦ କହିଛନ୍ତି ନବଭାରତ ଗଠନ ଏବଂ ସାଧାରଣଲୋକମାନଙ୍କ ଜୀବନରେ ଉନ୍ତି ଆଣିବା ପାଇଁ ସରକାର ପ୍ରତିଜ୍ଞାବଦ୍ଧ ଅଛନ୍ତି ବଜେଟ୍ ଅଧିବେଶନ ଆରୟରୁ ପାର୍ଲାମେଷ୍କର ଉଭୟ ସଭାଗୃହର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ସେ କହିଛନ୍ତି ସାମାଜିକ ଓ ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଶିକ୍ଷା ଓ ଚିକିତ୍ସା ସେବା ଯୋଗାଇଦେବା ସକାଶେ ଗତ ସାଢ଼େଚାରିବର୍ଷ ଭିତରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଦୁର୍ନୀତିମୁକ୍ତ ଏବଂ ସମାଜର ସବୁବର୍ଗର ବିକାଶ ସହ ନବଭାରତ ଗଠନର ଭିଭିପ୍ରସ୍ଥର ସ୍ଥାପନ ଲାଗି ସରକାର ଅହରହ କାମ କରୁଛନ୍ତି

ପରିମଳରେ ଉନ୍ନତି ଯୋଗୁଁ ସମାଜର ପ୍ରତ୍ୟେକ ନାଗରିକ ବିଶେଷକରି ଗରିବ ଓ ଅସହାୟ ଶ୍ରେଣୀର ଲୋକମାନେ ମ୍ୟାଲେରିଆ ଓ ହଇଜା ଭଳି ରୋଗରୁ ମୁକ୍ତ ହୋଇପାରିଛନ୍ତି

ପିଏମ୍ ବଜେଟ୍ ସେସନ୍ ବଜେଟ୍ ଅଧିବେଶନକୁ ଫଳପ୍ରଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି ବଜେଟ୍ ଅଧିବେଶନ ପ୍ରଥମ ଦିନରେ ସଂସଦ ବାହାରେ ସେ ସାମ୍ଘାଦିକମାନଙ୍କୁ ଏହା କହିଛନ୍ତି ସେ କହିଛନ୍ତି ସବ୍କା ସାଥ୍ ସବ୍କା ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଥିବା ଜଣାଇଛନ୍ତି ଦେଶର ଜନତା ପାର୍ଲାମେଷ୍ଟର କାର୍ଯ୍ୟଧାରା ଦେଖୁଥିବାରୁ ଲୋକମାନଙ୍କ ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବଜେଟ୍ ଅଧିବେଶନକୁ ଉପଯୋଗ କରିବା ସକାଶେ ସେ ସାଂସଦମାନଙ୍କୁ ନିବେଦନ କରିଛନ୍ତି

ରାଜୀବ୍ ସାକ୍ସେନା ଓ ଦୀପକ ତଲୱାର ସଂପୂକ୍ତ ଥିବା ଦୁଇଟି ମାମଲାରେ ତଦନ୍ତ ଏହା ଦ୍ୱାରା ସହଜ ହେବ ବୋଲି ଆଶା ସୃଷ୍ଟି ହୋଇଛି

ରାଜୀବ ସାକ୍ସେନା ଏବଂ ତାଙ୍କ ପତ୍ନୀଙ୍କର ଦୁବାଇରେ ଥିବା ଦୁଇଟି କମ୍ପାନି ମାଧ୍ୟମରେ ଏହି ଟଙ୍କା ହେରଫେର ହୋଇଥିବାର ଅଭିଯୋଗକୁ ନେଇ ତଦନ୍ତ ଚାଲିଛି ତେଶେ ଦୀପକ ତଲୱାର ୟୁପିଏ ସରକାର କାଳରେ ବିମାନ ଚଳାଚଳ ଠିକା ପ୍ରଦାନ କ୍ଷେତ୍ରରେ ଦଲାଲି କରିଥିବା ଏବଂ ଶହେକୋଟିରୁ ଊର୍ଦ୍ଧ୍ୱ ଆୟ ଲୁଚେଇଥିବା ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି ଗତମାସରେ ସଂଯୁକ୍ତ ଆରବ ଏମିରେଟ୍ସ ସରକାର ବ୍ରିଟେନ୍ର ଖ୍ରୀଷ୍ଟିୟାନ୍ ମାଇକେଲ୍ଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଥିଲା ଏସ୍ସି ଜଜ ରେସ୍କ୍ୟୁ ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ସରକାରଙ୍କ ନିଷ୍ପଭିକୁ ଚାଲେଞ୍ଜ କରି ଆଗତ ଏକ ଆବେଦନର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏନ୍ଭି ରମନ୍ନା ଓହରି ଯାଇଛନ୍ତି ଏହି ମାମଲାର ଶୁଣାଣିରୁ ଓହରିବାରେ ଜଷ୍ଟିସ୍ ରମନ୍ଧା ହେଉଛନ୍ତି ସୁପ୍ରିମକୋର୍ଟର ତୂତୀୟ ବିଚାରପତି ପୂର୍ବରୁ ପ୍ରଧାନ ବିଚାରପତି ର୍ଚଜନ ଗୋଗୋଇ ଓ ଜଷ୍ଟିସ୍ ଏକେ ସିକ୍ରି ମଧ୍ୟ ଏହି ମାମଲାର ଶୁଣାଶିରୁ ଓହରିଯାଇଛନ୍ତି ଶ୍ରୀ ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପଭିକୁ କମନ କଜ୍ ନାମକ ସ୍ପେଚ୍ଛାସେବୀ ସଂଗଠନ କୋର୍ଟରେ ଚାଲେଞ୍ଜ କରିଥିଲେ ଏକ ଉପଯୁକ୍ତ ଖଣ୍ଡପୀଠ ଦ୍ୱାରା ଏହି ମାମଲାର ଶୁଣାରଣି ପାଇଁ ତାଲିକାଭୁକ୍ତ କରିବାକୁ ଜଷ୍ଟିସ୍ ରମନ୍ନା ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇଛନ୍ତି ଏସ୍ସି ଅସ୍ତାନା ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କୁ ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋର ମହାନିର୍ଦ୍ଦେଶକ ପଦରେ ନିଯୁକ୍ତିକୁ ଚାଲେଞ୍ଜ କରି ଆଗତ ଏକ ଜନସ୍ୱାର୍ଥ ସମ୍ପଳିତ ମାମଲାକୁ ସୁପ୍ରିମକୋର୍ଟ ଆକି ଖାରଜ କରିଦେଇଛନ୍ତି ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଇନଜୀବୀ ଏମ୍ଏଲ୍ ଶର୍ମାଙ୍କ ଦ୍ୱାରା ଆଗତ ଆବେଦନକୁ ନାକଚ କରିଦେଇଛନ୍ତି

ସେହି ସମ୍ପତ୍ତି ବେଆଇନ ଭାବେ ସଂଗ୍ରହ କରାଯାଇଥିବାର ତଦନ୍ତରୁ ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି ରାବିଡ଼ି ଦେବୀ ଓ ହେମା ଯାଦବଙ୍କୁ ଘରକରଣା କାର୍ଯ୍ୟ ପାଇଁ ସେମାନଙ୍କ ଘରେ ଥିବା ଦୁଇଜଣ ଲୋକ ଉପହାର ଦେଇଥିଲେ ସେହି ଲୋକମାନେ ସମ୍ପଭି କିଣିବାକୁ ଅତି ଗରିବ ବୋଲି ଆୟକର ବିଭାଗ ଅଫିସରମାନେ ଜାଶିବାକୁ ପାଇଥିଲେ ସେହି ଲୋକମାନେ ଅତ୍ୟନ୍ତ ଗରିବ ଥିଲେ ଓ ଜମି କିଶିବାକୁ ସେମାନଙ୍କର କ୍ଷମତା ନଥିଲା ସେମାନେ ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ କରୁନଥିଲେ ସେମାନଙ୍କ ପାଇଁ ଅନ୍ୟ କେହି ଟଙ୍କା ଦେଇଥିବାର ଆୟକର ବିଭାଗ ଅଫିସରମାନେ ଜାଣିବାକୁ ପାଇଥିଲେ ଇଣ୍ଡିଆ ପାକ୍ ସର୍ବଦଳୀୟ ହୁରିୟାତ ସମ୍ମିଳନୀର ନେତା ମିରୁଏଜ୍ ଉମର ଫାରୁକ୍ଙ୍କ ସହ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ୍ କୁରେସି ଟେଲିଫୋନ୍ କଥାବାର୍ତ୍ତା କରିବା ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବୈଦେଶିକ ସଚିବ ବିଜୟ ଗୋଖ୍ଲେ ଏହି ଘଟଣାରେ ନୂଆଦିଲ୍ଲୀସ୍ଥିତ ପାକ୍ ଉଚ୍ଚାୟୁକ୍ତ ସୋହେଲ୍ ମେହେମୁଦ୍ଙ୍କୁ ଗତକାଲି ନିଜ ଦପ୍ତରକୁ ଡାକି ଏ ବିଷୟରେ ଭାରତର ଆପତ୍ତି ଅବଗତ କରାଇଛନ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତର ଏକତା ଓ ଆଞ୍ଚଳିକ ଅଖଣ୍ଡତାକୁ ବିପନ୍ନ କରିବା ପାଇଁ ଇସ୍ଲାମାବାଦ ପକ୍ଷରୁ ଯେଉଁ ଉଦ୍ୟମ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ଏଭଳି ଘଟଣାକୁ ଭାରତ ତୀବ୍ର ନିନ୍ଦା କରେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକ୍ ଦୂତଙ୍କୁ ଜଣାଇ ଦିଆଯାଇଛି ଏକ ପଡ଼ୋଶୀ ରାଷ୍ଟ୍ର ସହ କିପରି ସଂପର୍କ ରକ୍ଷାକରାଯାଏ ସେ ସଂକ୍ରାନ୍ତ ଆନ୍ତର୍ଜାତିକ ନୀତି ନିୟମ ଓ ମର୍ଯ୍ୟାଦାକୁ ପାକିସ୍ତାନ ଉଲ୍ଲ୍ଲଘନ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଆଗାମୀ ଲୋକସଭା ନିର୍ବାଚନ ନେଇ ପଶ୍ଚିମବଙ୍ଗର ପ୍ରସ୍ତୁତି ସଂପର୍କରେ କମିଶନ ସମୀକ୍ଷା କରିବେ ସରକାରୀ ଭାବେ ମିଳିଥିବା ସମ୍ବାଦ ଅନୁସାରେ ଆଜି ନିର୍ବାଚନ ଆୟୋଗ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ନୋଡାଲ୍ ଅଧିକାରୀ ଏବଂ କେନ୍ଦ୍ରୀୟ ପୁଲିସ୍ ବାହିନୀର ପ୍ରତିନିଧିମାନଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ ଏହାଛଡ଼ା କମିଶନର ସଦସ୍ୟମାନେ ଜିଲ୍ଲାପାଳ ଏବଂ ଏସ୍ପିମାନଙ୍କୁ ଭେଟି ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ଆସନ୍ତାକାଲି ରାଜ୍ୟର ମୁଖ୍ୟ ଶାସନ ସଚିବ ଘରୋଇ ସଚିବ ପୁଲିସ୍ ମହାନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀଙ୍କୁ କମିଶନର ସଦସ୍ୟମାନେ ଭେଟି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିବେ

ପୋଲିସ୍ କହିଛି ଗତକାଲି ଶ୍ରୀ ମୋରାନ ନାଗରିକ ସଂଶୋଧନ ବିଲ୍ ସମର୍ଥନରେ ଏକ ବୈଠକରେ ଯୋଗ ଦେବାକୁ ତିନ୍ସୁକିଆଠାରେ ପହଞ୍ଚବା ପରେ ତାଙ୍କ ଉପରେ ଆକ୍ରମ ହୋଇଥିଲା ଅନ୍ୟ ଦୁର୍ବ୍ୟତ୍ତମାନଙ୍କୁ ଧରିବା ପାଇଁ ପୋଲିସ୍ ଉଦ୍ୟମ ଚଳାଇଛଇ ମୋରାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ବିଜେପି ରାଜ୍ୟଶାଖା ସଭାପତି ରଂକିତ କୁମାର ଦାସ ଆଜି ତିନ୍ସୁକିଆ ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛି